ରାଜ୍ୟରେ କ୍ରମଶଃ ହ୍ରାସ ପାଉଛି କରୋନା ସଂକ୍ରମଶ

ପରେ ଏହି ବିଲ୍ ପ୍ରବଳ ହଟ୍ଟଗୋଳ ମଧ୍ଧରେ ପାରିତ ହୋଇଥିଲା

ବିଜେପି ଆକିର ଆଲୋଚନାରେ ଭାଗ ନେଇ ନ ଥିଲା

ମନ୍ତୀ ଶ୍ରୀ ଜେନା କହିଥିଲେ କୋଭିଡ୍ ନାଇକ୍କିନ୍ ମହାମାରୀର ପ୍ରଭାବ ଓ ସରକାରଙ୍କ ଦ୍ୱାରା ଲକ୍ଡାଉନ୍ ଓ ସଟ୍ଡାଉନ୍ ଘୋଷଣା କାରଣରୁ ସାଧାରଣ ଜନତାଙ୍କର ଏବଂ ବିଶେଷକରି ଆଇନଜୀବୀଙ୍କର ଜୀବନ ଜୀବିକା ପ୍ରଭାବିତ ହୋଇଛି ଏହାକୁ ଦୃଷ୍ଟିରେ ରଖ ସ୍ବପ୍ରିମ୍କୋର୍ଟ ଆଇନଜୀବୀଙ୍କୁ ଆର୍ଥିକ ସହାୟତା ଓ ପାଖି ଗଠନ ନିମନ୍ତେ ରାଜ୍ୟ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ରାଜ୍ୟ ସରକାର ମଧ୍ଧ ଏହାକୁ କାର୍ଯ୍ୟକାରୀ କରିବାକୁ ନିଷ୍ବତ୍ତି ନେଇଛନ୍ତି

ରାଜ୍ୟରେ ସ୍କୁଲ୍ ଖୋଲିବ କି ନାହିଁ ସେ ନେଇ ଅକ୍ଯୋବର ଶେଷ ସପ୍ତାହରେ ନିଷ୍ବଉି ନିଆଯିବ ବୋଲି କହିଛନ୍ତି ସ୍କୁଲ୍ ଓ ଗଣଶିକ୍ଷା ମନ୍ତୀ ସମୀର ରଞ୍ଞନ ଦାଶ ମନ୍ତୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ସ୍କୁଲ୍ ଖୋଳିବା ନେଇ ଅକ୍ଯୋବର ଶେଷ ସପ୍ତାହରେ ବିଚାର ହେବ

ମନ୍ତୀ ଶ୍ରୀ ଦାଶ କହିଛନ୍ତି ସ୍କୁଲ୍ ଖୋଲିବାର ଆବଶ୍ୟକତା ଅଛି ଏଥିରେ ସନ୍ଦେହ ନାର୍ହି

ରାଜକିଶୋର ମଲ୍କିକଙ୍ଙ ସଭାପତିତ୍ୱରେ ଅନୁଷ୍ଚିତ ବୈଠକରେ ସମନ୍ନୟ କମିଟିର ରାଜ୍ୟ ଆବାହକ ବିଜୟ ଜେନା ଏହି ସ୍ଚନା ଦେଇଛନ୍ତି

ଆକି ସକାଳେ ପ୍ଲାଷ୍ରେ କାମ ଚାଲିଥିବା ସମୟରେ ଗ୍ୟାସ୍ ଟାଙି ଫାଟିଯିବା ଫଳରେ ଏହି ଦୂର୍ଘଟଣା ଘଟିଥିଲା

ନିର୍ବାଚିତ ହୋଇଥିଲେ

ସେ ଏକାଧାରାରେ ଜଣେ ରାଜନେତା ସାହିତ୍ୟିକ ଓ ଗବେଷକ ଥିଲେ